ଏଚ୍ଆଇଭି ଏଡ୍ସର ଭୟାବହତା ସଂପର୍କରେ ଜନସାଧାରଣଙ୍କ ସଚେତନ କରାଇବା ଏହି ଦିବସର ମ୍ରଖ୍ୟ ଉଦ୍ଦେଶ୍ୟ ଏଚ୍ଆଇଭି ଆକ୍ରାନ୍ତମାନଙ୍କ ପ୍ରତି ସହଯୋଗ ଜଶାଇବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଏହି ଦିବସ ପାଳନ ଅବସରରେ ସଚେତନତା ର୍ୟାଲି ଗଣଦୌଡ଼ ଓ ସଭାସମିତିମାନ ଆୟୋଜନ କରାଯାଉଛି ଚଳିତବର୍ଷ ଏହି ଦିବସର ବାର୍ଭା ହେଉଛି 'ସାମୃହିକ ପ୍ରୟାସ ଦ୍ୱାରା ପରିବର୍ଭନ ସ ଜନସାଧାରଣ ସଚେତନ ହୋଇ ଜୀବନଶୈଳୀରେ ପରିବର୍ଉନ ଆଶିପାରିଲେ ଏଡ୍ସ ସଂକ୍ରମଣକୁ ରୋକାଯାଇ ପାରିବ ଏଥ୍ପାଇଁ ସଚେତନତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱରର୍ର ଫ୍ରଲବାଶୀ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ଏହି ଦୂର୍ଘଟଣା ଘଟିଥିଲା ପୋଲିସ୍ ଓ ଅଗ୍ରିଶମ ବାହିନୀ ଘଟଣାସ୍ସଳରେ ପହଞ୍ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ